ବରିଷ୍ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ ବ୍ୟବସ୍ତା କରାଯାଇଛି ଶ୍ରଦ୍ଧାଳୁଙ୍କ ଶୂଙ୍ଖଳିତ ଦର୍ଶନ ପାଇଁ ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏସ୍ପି ଓ ଡିଆଇଜିଙ୍କ ସହ ସ୍ସିତିର ସମୀକ୍ଷା କରିଛନ୍ତି ସେ କହିଛନ୍ତି ଶ୍ରଦ୍ଧାଳୁମାନଙ୍କ ପାଇଁ ଥର୍ମାଲ୍ ସ୍କ୍ରିନିଂ ମାସ୍କ ପିନ୍ଧିବା ସାନିଟାଇଜର୍ ଓ ସାମାଜିକ ଦୂରତା ବଜାୟ ରଖିବା ଆଦି ନିୟମ ପାଳନ କରାଯିବ